ମହିଳାଙ୍କ ସୁରକ୍ଷା ପାଇଁ ସମ୍ୟଲପୁର ପୁଲିସ୍ର ଅଭିନବ ପ୍ରୟାସ

ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଙ୍ଗ୍ୟ ଭାରତୀୟ ନାଗରିକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆକି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି

ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିଜ ଅଞ୍ଞଳରେ ନିୟମିତ ଭାବରେ ଜଳର ମାନ ପରୀକ୍ଷା କରିବା ସହିତ ଜନସାଧାରଶଙ୍କର ଅଭାବ ଅଭିଯୋଗକୁ ସରକାରଙ୍କ ନିକଯରେ ପହଞାଇବାକୁ ସହଯୋଗ କରିବେ

ଏଥିରେ ମହିଳା ଅଧିକାରୀମାନେ ରହିବେ ଏବଂ ସ୍କୁଲ୍ କଳେଜ୍ ସହିତ ଆଭ୍ୟନ୍ତରିଣ ଅଞ୍ଞଳରେ ପାଟ୍ରୋଲିଂ କରିବେ ପୁଲିସ୍ କକ୍ଷ୍ଟୋଲ୍ ରୁମ୍ରୁ ସିଧାସଳଖ ଭାବରେ ଏହାକୁ ନିୟନ୍ତଶ କରାଯିବ

ପାଟ୍ରୋଲିଂର ଟ୍ରାକିଂ ପାଇଁ କିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଏକ ନିୟନ୍ତଣ କକ ଖୋଲାଯାଇଥିବା ଆରକ୍ଷୀ ଅଧୀକ୍ଷକ ଡକୁର ସିଂହ ସ୍ୱଚନା ଦେଇଛନ୍ତି

ଏହି ଅବସରରେ ସେ କହିଛନ୍ତି ଏହି ବିଦ୍ୟାଳୟ ଗ୍ରାମାଞଳରେ ଶିକ୍ଷାର ଭିଉିଭୂମିକୁ ସୁଦୃତ୍ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ କରାଇବ

ଏହି ବନ୍ଦ୍ ଯୋଗୁଁ ବଲାଙ୍ଗିରରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବ୍ୟାଙ୍କ ବୀମା କାର୍ଯ୍ୟାଳୟ ସମେତ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀମାନେ ଧାରଣା ଦେଇ ବନ୍ଦ୍ କରିଦେଇଥିବାବେଳେ ସ୍କୁଲ୍ କଲେଜ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି

ଏଥର ପ୍ରତି ଗ୍ୟାଲେରୀରେ ପୁଲିସ୍ ସହାୟତା କେନ୍ଦ୍ର ରହିବ ଓ ଦୁଇ ଜଶ ଅଫିସର ଏହାର ଦାୟିତ୍ୱରେ ରହିବେ ବୋଲି ସ୍ଚନା ମିଳିଛି